ଦେଶବାସୀ ଏଇ ଯୁଦ୍ଧର ମୁକାବିଲା ଦିଗରେ ଅଭ୍ରତପୂର୍ବ ସଫଳତା ପାଇସାରିଛନ୍ତି

ଏଥପାଇଁ ସେ ପୂର୍ବରୁ ତିନି ଥର ମୁଖ୍ୟମନ୍ତୀଙ୍କୁ ପତ୍ର ଲେଖ୍ ଓବିସିଙ୍କୁ ଉଭୟ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଏବଂ ସାମାଜିକ ଆର୍ଥିକ ଦୂଷ୍ଟିରୁ ପଛୁଆ ବର୍ଗ ଏସ୍ଇବିସି ବର୍ଗଙ୍କୁ ଶିକ୍ଷାକ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦେବା ପାଇଁ ଅନୁରୋଧ କରିଛନ୍ତି

ସେହିଭଳି ବିମାନବନ୍ଦର ସହ ଭୁବନେଶ୍ୱର ରେଳଷ୍ଟେସନରେ ମଧ୍ଧ ସମାନ ଭାବେ ଯାତୀଙ୍କର ପରୀକ୍ଷାନିରୀକ୍ଷା କରାଯିବ

ଚନ୍ଦ୍ରପୁର ବ୍ଲକ ସଭାଗୃହରେ ଗୁଣୁପୁର ଉପଜିଲ୍ଲାପାଳ ସୋନାଲ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଟିତ ବୈଠକରେ କରୋନା କଟକଶା ନିୟମ ମାନି ଭକ୍ତମାନେ ଶିବ ଦର୍ଶନ ଓ ପ୍ ଜା କରିପାରିବେ ବୋଲି ନିଷ୍ବଭି ନିଆଯାଇଛି